ଶୀତର ଅବ୍ୟବହିତ ପୂର୍ବରୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ

ଓଡ଼ିଶାବାସୀଙ୍କ ଆଶୀର୍ବାଦ ଆମର ଶକ୍ତି ତେଣୁ ବିଜୁବାବୁଙ୍କ ଆଦର୍ଶ ଓଡ଼ିଆମାନଙ୍କୁ ତାଙ୍କର ଭଲପାଇବା ପାଇଁ ଆକି ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ ଜରିଆରେ ଦଳ ବିଜୁବାବୁଙ୍କ ପ୍ରତି ଏକ ଶ୍ରଦ୍ଧାଞଳି କଣାଉଛି

ବନ ବିଭାଗ ଅଧୀନରେ ହେଉଥିବା ସମସ୍ତ କାମ ପାଇଁ ଏଶିକି ଟେଣ୍ଡର କରାଯିବ

ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି

ବିଭିନ୍ନ ସ୍ଚାନରେ ପୁଲିସ୍ ମୁତୟନ କରାଯାଇ ତଲାସୀ ଅଭିଯାନକୁ ଜୋର୍ଦାର କରାଯାଇଛି

ଘରେ ଲୁଗା ଶୁଖାଉଥିବା ସମୟରେ ଜଣେ ବିଦ୍ୟୁତ୍ ସଂସ୍ୱର୍ଶରେ ଆସିଥିଲେ